ପୁଲିସ ଅଟକ ରଖିଥିବା ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍ଙ୍ ଗତକାଲି ଛାଡି ଦେଇଥିବା ଜଣାପଡିଛି ରାଜ୍ୟ ବିଜେପି ଅଭିଯୋଗ ଅପରପକ୍ଷରେ ଶ୍ରୀ କ୍ଷେତ୍ର ପୁରୀକୁ ରଣକ୍ଷେତ୍ରରେ ପରିଶତ କରିବା ସରକାରଙ୍କ ଅପାରଗତାକୁ ପ୍ରମାଶିତ କରୁଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି

ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା